ଭାରତ ଆମେରିକା ଟୁ ପ୍ଲସ୍ ଟୁ ଶିଖର ବୈଠକ ଆଜି ଅନୁଷ୍ଠିତ ହେବ ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ

ପିଏମ୍ ଏନର୍ଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତିଭାରତର ଶକ୍ତିକ୍ଷେତ୍ର ଅଭିବୃଦ୍ଧିକେନ୍ଦ୍ରିକ ଶିଳ୍ପ ଅନୁକୂଳ ଓ ପରିବେଶ ସଚେତନ ଭିତ୍ତିକ ହେବ ସେ କହିଛନ୍ତି ଇନ୍ଧନର ଉପଲବ୍ଧତା ଶସ୍ତା ଓ ନିର୍ଭରଯୋଗ୍ୟ ହେବା ଉଚିତ ବୋଲି ଭାରତ ବିଶ୍ୱାସ କରେ ଯାହାଦ୍ୱାରା ସାମାଜିକ ଆର୍ଥିକ ପରିବର୍ତ୍ତନ ଅଣାଯାଇ ପାରିବ ଗତକାଲି ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଶକ୍ତି ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ସରକାର ସର୍ବଦା ଉଦ୍ୟମ କରିଆସୁଛନ୍ତି ଓ ଏ କ୍ଷେତ୍ରରେ ଭାରତର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜଳ ତଥା ସୁରକ୍ଷିତ

ଏଥିସହ ଭାରତ ସମଗ୍ର ବିଶ୍ୱକୁ ଶକ୍ତି ଯୋଗାଇବାର ସାମର୍ଥ୍ୟ ହାସଲ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସର୍ବଦା ପୁନର୍ବ୍ୟବହାର କ୍ଷମ ଶକ୍ତି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଆସୁଛି ଭାରତ ସର୍ବଦା ଆନ୍ତର୍ଜାତିକ ଚାହିଦାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବ ଓ ବିଶ୍ୱ ସମ୍ପ୍ରଦାୟକୁ ଦେଇଥିବା ପ୍ରତିଶ୍ରତିର ପୂରଣ ଦିଗରେ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି

ଦୁଇଦେଶ ମଧ୍ୟରେ ଭାଗିଦାରୀ ସଂପର୍କକୁ ସୁଦୃଢ଼ କରିବା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସମୃଦ୍ଧି ଓ ସ୍ଥିରତା ଆଣିବା ଉପରେ ଏଥିରେ ଆଲୋଚନା କରାଯିବ ବୈଠକର ଅବ୍ୟବହିତ ପୂର୍ବର୍ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର୍ଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭାରତ ସାଦର ସମ୍ମାନ ଜଣାଉଛି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ସିଂହ କହିଛନ୍ତି ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଅତ୍ୟନ୍ତ ସଫଳ ରହିଛି ଓ ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧିରେ ଏହା ସାହାଯ୍ୟ କରିବ ସେ କହିଛନ୍ତି ଏହି ଆଲୋଚନା ଭାରତ ଆମେରିକା ପ୍ରତିରକ୍ଷା ସମ୍ପର୍କ ଓ ସହଯୋଗକୁ ଏକ ନୂଆ ଦିଗ୍ଦର୍ଶନ ଦେବ ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ସହ ଗତକାଲି କଥାବାର୍ତ୍ତା କରିଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଟୁ ପ୍ଲୁସ ଟୁ କଥାବାର୍ତ୍ତାରେ ଅଂଶଗ୍ରହଣ କରିବାକୁ ଭାରତକୁ ଦୁଇଦିନ ଗସ୍ତରେ ଆସିଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଆଜି ଅପରାହୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ ଆଜି ମଧ୍ୟ ସେମାନେ ନୂଆଦିଲ୍ଲୀ ସ୍ଥିତ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ବିହାର ଇଲେକ୍ସନ୍ ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ

ପ୍ରଥମ ପର୍ଯ୍ୟାୟରେ ଭୋଟ୍ ନିଆଯାଉଥିବା ଅଧିକାଂଶ ନିର୍ବାଚନ ମଣ୍ଡଳୀ ନକ୍ସଲ ଉପଦ୍ରୁତ ଅଞ୍ଚଳ ଓ ନିରାପତ୍ତା ଦୃଷ୍ଟିରୁ ସମ୍ଭେଦନଶୀଳ ଗତକାଲି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି

ବିକାଶଶୀଳ ଇନ୍ସାନ ପାର୍ଟି ମାତ୍ର ଜଣେ ପ୍ରାର୍ଥୀ ଛିଡ଼ା କରାଇଛି

ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ ରାମ ମାଂଝି ଇମାମ୍ଗଞ୍ଜ ନିର୍ବାଚନ ମଣ୍ଡଳୀରୁ ଏନ୍ଡିଏ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି

ଲଦାଖ ଇଲେକସନ୍ ଲଦାଖର ଲେହ ସ୍ୱୟଂଶାସିତ ପାହାଡି ବିକାଶ ପରିଷଦର ଷଷ୍ଠ ସାଧାରଣ ପରିଷଦ ନିର୍ବାଚନରେ ବିଜେପି ସ୍ୱଷ୍ଟ ବହୁମତ ହାସଲ କରିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଲେହ ହିଲ୍ କାଉନସିଲ୍ କୁ ବିଜେପି ଦ୍ୱିତୀୟଥର ପାଇଁ ଶାସନ କରିବାକୁ ଯାଉଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଲେହ ସ୍ନୟଂଶାସିତ ପାହାଡି ବିକାଶ ପରିଷଦରେ ବିଜେପିର ପୂର୍ଣ୍ଣ ବହୁମତ ଲଦାଖବାସୀଙ୍କର ବିଜେପି ପ୍ରତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପ୍ରତି ବିଶ୍ୱାସକୁ ପ୍ରତିଫଳିତ କରୁଛି ଲଦାଖବାସୀ ବିକାଶ ଓ ଉନ୍ନତିକୁ ଚୟନ କରିଥିବାରୁ ଶ୍ରୀଶାହ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କୋଭିଡ୍ ଷ୍ଟାଟସ୍ କୋଭିଡ୍ ମୁକାବିଲାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି

ନ୍ୟାସ୍ନାଲ୍ କନଫରେନସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ଯୋଗେ ସତର୍କ ଭାରତ ସମୃଦ୍ଧ ଭାରତ ବିଷୟବସ୍ତୁ ଆଧାରିତ ସତର୍କତା ଓ ଦୁର୍ନୀତି ନିବାରଣ ଉପରେ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ

କୋଭିଡ ନାଇଷ୍ଟିନ୍ ଯୋଗୁଁ ଜୀବିକା ହରାଇଥିବା ଗରିବ ରାସ୍ତାକଡ଼ ବ୍ୟବସାୟୀମାନଙ୍କୁ ପୁଣିଥରେ ଜୀବିକା ଆରମ୍ଭ କରିବା ପାଇଁ ସହାୟତା ଯୋଗାଇଦେବା ସକାଶେ ଗତ ଜୁନ୍ ପହିଲାରେ ପିଏମ୍ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି ଯୋଜନାର ଶୁଭାରମ୍ଭ ହୋଇଥିଲା

ଏହି ରାଜପଥଗୁଡ଼ିକର ନିର୍ମାଣ ହେବା ସହ ତ୍ରିପୁରାର ପଡ଼ୋଶୀ ରାଜ୍ୟ ଓ ବାଙ୍ଗଲାଦେଶ ସହ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବ ଏହା ମଧ୍ୟ ରାଜ୍ୟରେ ପର୍ଯ୍ୟଟନକୁ ପ୍ରୋସାହିତ କରିବ ଏହି ରାଜପଥଗୁଡ଼ିକର ନିର୍ମାଣ ହେବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ନିରାପଦ ତଥା ଦ୍ରତ ଗମନାଗମନ ସୁବିଧା ମିଳିପାରିବ ତ୍ରିପୁରାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଐତିହାସିକ ସ୍ଥଳୀ ଓ ଧାର୍ମିକ ସ୍ଥଳୀକୁ ଏଗୁଡ଼ିକ ସଂଯୋଗ କରିବ

ଆଇପିଏଲ୍ ସାର୍ଜାଠାରେ ଗତକାଲି ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ୍ କୋଲକାତା ନାଇଟ୍ ରାଇଡର୍ସକୁ ଆଠ ଉଇକେଟ୍ରେ ପରାସ୍ତ କରିଛି

ଦୁବାଇଠାରେ ଆଜି ଖେଳାଯିବାକୁ ଥିବା ଆଇପିଏଲ୍ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ଦିଲ୍ଲୀ କ୍ୟାପିଟାଲସ୍କୁ ଭେଟିବ ଚିମ୍ ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ ସୂଚନା ଅନୁଯାୟୀ ଚୟନ କମିଟି ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ତିନୋଟି ଫର୍ମାଟ ପାଇଁ ଖେଳାଳି ଚୟନ କରିଛି

ଆହତ କାରଣରୁ ବର୍ତ୍ତମାନ ପାଇଁ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇ ନାହିଁ ବିସିସିଆଇ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି

ଆଦିବାସୀ ସମ୍ପ୍ରଦାୟର ଯୁବ ସ୍ୱଚ୍ଛାସେବୀମାନଙ୍କୁ ତାଲିମ ଦେଇ ସେମାନଙ୍କର ବ୍ୟକ୍ତିତ୍ୱରେ ବିକାଶ ଆଶିବା ଉଦ୍ଦେଶ୍ୟରେ ଏଗୁଡ଼ିକ ସ୍ଥାପନ କରାଯାଉଛି